ସ୍ଥଳସେନା ନୌସେନା ଓ ବାୟୁସେନା ପକ୍ଷରୁ ମିଳିତ ଭାବେ ବିଭିନ୍ନ କାର୍ଯ୍ୟକଳାପ ପ୍ରଦର୍ଶନ ପୂର୍ବକ ସ୍ୱାସ୍ଥ୍ୟକର୍ମୀ ସୁରକ୍ଷା ବାହିନୀ ପରିମଳ କର୍ମୀ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଶକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ବିରୋଧରେ ସଂଗ୍ରାମରେ ଅକ୍ଲାନ୍ତ ପ୍ରଚେଷ୍ଟାପାଇଁ କୃତଜ୍ଞତା ଜ୍ଞାପନ କରାଯାଉଛି ସଶସ୍ତ ସେନା କଠିନ ସମୟରେ ସଦାସର୍ବଦା ରାଷ୍ଟ୍ରକୁ ବିପୁଳ ସମର୍ଥନ ଯୋଗାଇବା ସହ ଏବେ କୋଭିଡ୍ ଯୋଦ୍ଧାମାନଙ୍କ ସମର୍ଥନରେ ଯେଭଳି ଆଗେଇ ଆସିଛି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଏହି ବିଶ୍ୱ ମହାମାରୀ ବିରୋଧରେ ଦେଶ ଏକ ଘମାଘୋଟ ଲଢ଼େଇ ଜାରି ରଖିଛି ଏବଂ ଏହି ସାହସୀ ଅଗ୍ରଣୀ ଯୋଦ୍ଧାମାନଙ୍କପାଇଁ ଏହା ସମ୍ଭବ ହୋଇପାରିଛି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏହିଭଳି ବିପୁଳ ସମର୍ଥନ ପ୍ରଦର୍ଶନର ନିଷ୍କଭି ପାଇଁ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତ୍ ଓ ତିନି ସେନାର ମୁଖ୍ୟଙ୍କୁ ସାଧୁବାଦ ଜଣାଇଛନ୍ତି ଏକ ଦିବସ ବ୍ୟାପୀ ଏହି ପ୍ରଦର୍ଶନକାଳରେ ତିନି ସେନା ମୁଖ୍ୟ ସୁରକ୍ଷା କର୍ମୀମାନଙ୍କ ଏଭଳି ସାହସିକ ପ୍ରୟାସକୁ ସମ୍ମାନ ଜଣାଇବା ସକାଶେ ନୁଆଦିଲ୍ଲାସ୍ଥିତ ପୁଲିସ୍ ସ୍କାରକୀଠାରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ଦିନତମାମ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି

ସେନାର ବ୍ୟାଣ୍ଡସବୁ କରୋନା ରୋଗୀ ଚିକିହିତ ହେଉଥିବା ବିଭିନ୍ନ ହସ୍କିଟାଲ୍କୁ ଗସ୍ତ କରି କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ବିଭିନ୍ନ ଧୁନ୍ ପରିବେଷଣ କରୁଛନ୍ତି ଏହି ବ୍ୟାଣ୍ଡ୍ ଦିଲ୍ଲୀର ଏମସ୍ କ୍ୟାଣ୍ଟନ୍ମେଣ୍ଟ ବୋର୍ଡ଼ ହସ୍କିଟାଲ୍ ଓ ନରେଲା କ୍ୱାରେଣ୍ଟାଇନ୍ କେନ୍ଦ ଗସ୍ତ କରି ସଙ୍ଗୀତ ପରିବେଷଣ କରିଛନ୍ତି

ପିଏମ୍ ଫାଇନାନ୍ସିଆଲ୍ ସେକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଆର୍ଥକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସକାଶେ ଅର୍ଥନୈତିକ କ୍ଷେତ୍ର ତାଞ୍ଚାଗତ ଓ କଲ୍ୟାଣମୂଳକ ପଦକ୍ଷେପ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ହୋଇଥିବା ଏହି ବୈଠକରେ ଶ୍ରୀ ମୋଦି ଅତିକ୍ଷୁଦ୍ର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଓ କୃଷକମାନଙ୍କୁ ସହାୟତା ପ୍ରଦାନ ନଗଦ କାରବାର ବୃଦ୍ଧି ଓ ଋଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ପରିପ୍ରେକ୍ଷୀରେ ଦେଶରେ ଆର୍ଥକ ସ୍ଥିରତାକୁ ସୁନିଶ୍ଚିତ କରିବାପାଇଁ ଆବଶ୍ୟକ ପଦକ୍ଷେପ ଏବଂ ବ୍ୟବସାୟ କ୍ଷେତ୍ର ଏହି ପରିସ୍ଥିତିରୁ ଯେପରି ଶୀଘ୍ର ମୁକ୍ତ ହୋଇପାରିବ ତାହାର ମାର୍ଗ ନିର୍ଦ୍ଧାରଣ ଉପରେ ପ୍ରଧାନମନ୍ତ୍ରୀ ବୈଠକରେ ଆଲୋଚନା କରିଛନ୍ତି କୋଭିଡ୍ ନାଇଷ୍ଟନ୍ ଯୋଗୁଁ ଏବେ ଦେଶର ଶ୍ରମିକ ଓ ସାଧାରଣ ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିରୁ ମୁକୁଳିବା ସକାଶେ ବ୍ୟବସାୟ କ୍ଷେତ୍ରକୁ ସହାୟତା ପ୍ରଦାନ କରି ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ଯେଉଁସବୁ କ୍ଷେତ୍ରରେ ପୂର୍ବରୁ ଡାଞ୍ଚାଗତ ସଂସ୍କାର ଅଣାଯାଇଥିଲା ସେହିସବୁ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହିତ କର୍ପୋରେଟ୍ ପ୍ରଶାସନ ପୁଞ୍ଜି ବଜାର ଓ ଭିତ୍ତିଭୂମି କ୍ଷେତ୍ରରେ ନୂଆ ସଂସ୍କାର ଆଣିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି କୋଭିଡ୍ ନାଇଣ୍ଟିନ୍ ଯୋଗୁଁ ଯେତିକି ସମୟ ଅପଚୟ ହୋଇଯାଇଛି ତାହାର ଭରଣା ପାଇଁ ନୂଆ ନୂଆ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକୁ ଦ୍ରତଗତିରେ ଆରମ୍ଭ କରିବା ଏବଂ ଅନ୍ୟାନ୍ୟ ଭିଭିଭୂମି ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ଜୋର୍ ଦେଇଛନ୍ତି

ସେ କହିଛନ୍ତି ଏହି କଟକଣା ଆମକୁ ସଫଳତା ଆଣିଦେଇଛି ଓ ଦେଶ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତ୍କଳନାରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କ୍ଷେତ୍ରରେ ଅଧିକ ସଫଳ ରହିଛି

ଏହି ଘଟଣାରେ ଦ୍ରଇ ଜଣ ସନ୍ତାସବାଦୀ ନିହତ ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଜଜ୍ମୁ କାଶ୍ମୀରର ହଣ୍ଡୱାରାଠାରେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟଣା ଦୁଃଖଦାୟକ ଶ୍ରୀ ସିଂହ ଟ୍ୱିଟ୍ କରି କହିଛନ୍ତି ଦେଶମାତ୍କାର ସେବା ଓ ସନ୍ତାସବାଦୀମାନଙ୍କ ବିରୋଧରେ ସଂଗ୍ରାମରେ ଭାରତୀୟ ସେନାର ଅଦମ୍ୟ ସାହସକୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଦେଶ ସେମାନଙ୍କର ସାହସ ଓ ତ୍ୟାଗକୁ କେବେ ଭୁଲିବ ନାହିଁ ସଂଘର୍ଷରେ ପ୍ରାଣ ହରାଇଥିବା ସେନା ଓ ସୁରକ୍ଷା କର୍ମୀଙ୍କ ପ୍ରତି ପ୍ରତିରକ୍ଷା ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସମଗ୍ର ଦେଶରେ କରୋନା ବିରୋଧରେ ସଂଗ୍ରାମ କାରିଥିବାବେଳେ ଏହାର ସୁଯୋଗ ନେଇ ପାକିସ୍ତାନ ପଟୁ ସନ୍ତାସବାଦୀମାନେ ଦେଶରେ ଅନୁପ୍ରବେଶପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସ୍ନଚନା ଦିଆଯାଇଛି

ଇତିମଧ୍ୟରେ ଆଇସିଏମ୍ଆର୍ ଭୋଭିଡ୍ ନାଇଷ୍ଟିନ୍ ପରୀକ୍ଷା ସୁବିଧା ବୃଦ୍ଧି କରିବା ଲାଗି ଅଧିକ ସରକାରୀ ଓ ବେସରକାରୀ ପରୀକ୍ଷାଗାରକୁ ଅନୁମତି ପ୍ରଦାନ କରିଛି

ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ଶ୍ରୀ ଜାବ୍ଡେକର କହିଛନ୍ତି ଗଣମାଧ୍ୟମର ଜନସାଧାରଣଙ୍କୁ ଜ୍ଞାନ ଓ ସ୍କୃଚନା ପ୍ରଦାନ କରିବା କ୍ଷମତା ରହିଛି